ଝାରସ୍ବଗୁଡ଼ାର୍ ନିୟମିତ ଭାବେ ବିମାନ ସେବା ମିଳିବା ଯୋଗୁଁ ପଣ୍କିମ ଓଡ଼ିଶା ସମେତ ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡକ୍ ଯୋଗାଯୋଗ ଅଧିକ କ୍ରିୟାଶୀଳ ହୋଇପାରିବ ସେହିପରି ସ୍ଥାନୀୟ ଅଞ୍ଞଳର ଆର୍ଥିକ ସାମାଜିକ ଏବଂ ପଣ୍ଟିମ ଓଡ଼ିଶାରେ ଶିକ୍ଷା ସ୍ୱାସ୍ସ୍ୟ ପର୍ଯ୍ୟଟନ ଓ ଶିଚ୍ଚର ଅଭିବୃଦ୍ଧି ଘଟିବ ଏହି ଅବସରରେ ଯୁଗ୍କ ସଚିବ ଶ୍ରୀମତୀ ପାଡ଼ୀ ଝାରସୁଗୁଡ଼ାରୁ ବାଙ୍ଗାଲୋର ଓ ମୁୟାଇକୁ ମଧ୍ୟ ସିଧାସଳଖ ବିମାନ ଚଳାଚଳ ପାଇଁ ପ୍ରୟାସ କରାଯାଉଛି ବୋଲି କହିଛନ୍ତି

ପୃଥକ୍ ପୂଥକ୍ ବାର୍ତ୍ତାରେ ସେମାନେ ମୁସଲମାନ ଭାଇଭଉଣୀମାନଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି